ଏଭଳି ଏକ ହୃଦୟ ବିଦାରକ ଘଟଶା ଘଟିଛି ଭଦ୍ରକ ରାଶୀତାଲ ହାଇସ୍କୁଲ୍ର ଛାତ୍ରଛାତ୍ରୀଙ୍କ ସହିତ

ଉତ୍ତେଜନା ଲାଗି ରହିଥିବାରୁ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ଅଧିକାରୀ ପହଞ୍ ବୁଝାଶୁଝା କରୁଛନ୍ତି

ଏଥିସହ ଜିଲ୍ଲା ପୋଲିସ ଓ ବିଏସଏଫ ମଧ୍ଧରେ ସମନ୍ୱୟ ରକ୍ଷା ଉପରେ ଗୁର୍ତ୍ୱାରୋପ କରାଯାଇଛି

ସେହିପରି ଆବେଦନକାରୀଙ୍କ ପକ୍ଷରୁ ପ୍ରତି ଜବାବ ଦାଖଲ କରାଯାଇଛି

ଆସନ୍ତାକାଲି ପୂର୍ବାହ୍ସରେ ତାଳଧ୍ୱଜ ରଥକୁ ଦକ୍ଷିଣ ମୋଡ଼ କରାଯିବ ବୋଲି ସୂଚନା ମିଳିଛି

ସୂଚନାଯୋଗ୍ୟ ଯେ ଗୋଆରେ ରହୁଥିବା ବାଲେଶ୍ୱର ଅଞ୍ଚଳର କିଛି ଲୋକଙ୍ଙୁ 'ନିପା' ଭୟ ଘାରିଛି